ଗତକାଲି ଭୋପାଳଠାରେ ଅନୁଷ୍ଠିତ ଦଳୀୟ ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ବେଳେ ରାଜ୍ୟ ଉପାଧ୍ୟକ୍ଷ ସୁଦର୍ଶନ ଗୁପ୍ତା ଏହା କହିଛନ୍ତି

ନାଇଡୁ ବୁକ୍ ରିଲିକ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ କହିଛନ୍ତି ରାଜନେତାମାନେ ବ୍ୟବସ୍ଥାପକ ସଭା ଭିତରେ ଓ ବାହାରେ କି ପ୍ରକାର ବ୍ୟବହାର ପ୍ରଦର୍ଶନ କରିବେ ସେ ସମ୍ପର୍କରେ ସବ୍ରଦଳ ସର୍ବସମ୍ମତିକ୍ରମେ ଏକ ଆଚରଣବିଧି ପ୍ରସ୍ତ୍ରତ କରିବା ଉଚିତ ତାହା ନ ହେଲେ ରାଜନୈତିକ ପ୍ରକ୍ରିୟା ଓ ଅନୁଷ୍ଠାନ ଉପରେ ଥିବା ଲୋକଙ୍କ ଆସ୍ଥା ଖୁବ୍ ଶୀଘ୍ର ହ୍ରାସ ପାଇବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୁଖ ଭାଷଣଗୁଡ଼ିକୁ ନେଇ ରଚିତ ହୋଇଥିବା ଦୁଇଟି ପୁସ୍ତକ ଦି ରପବ୍ଲିକାନ ଏଥିକ୍' ଏବଂ ଲୋକତନ୍ତ କି ସ୍ୱର' କୁ ଗତକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି ରାଷ୍ଟ୍ରପତି ସର୍ବଦା ସମାବେଶୀ ବିକାଶ ଏବଂ ଅବହେଳିତ ଏବଂ ବଞ୍ଚତବର୍ଗର ଉତଥାନକୁ ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ଉପରାଷ୍ଟ୍ରପତି କହିଛନ୍ତି ସାଇବର ସିଷ୍ଟମ ସାଇବର ଫିଜିକାଲ ସିଷ୍ଟମ ସମ୍ପର୍କରେ ଯେଉଁ ଜାତୀୟ ଅଭିଯାନ ଚାଲିଛି ତାହାକୁ ସଫଳ କରିବା ପାଇଁ ଭାରତ ପାଖରେ ସବ୍ରପ୍ରକାର ସମ୍ବଳ ସାମର୍ଥ୍ୟ ରହିଛି ଏହି କାର୍ଯ୍ୟକ୍ରମକୁ ଗତ ଗୁରୁବାର କେନ୍ଦ୍ର ମନ୍ତିମଣ୍ଡଳ ଅନ୍ତ୍ରମୋଦନ କରିଛି ସାଇବର ଫିଜିକାଲ ସିଷ୍ଟମର ପ୍ରତିଭାବାନ ଯୁବକଯ୍ରବତୀଙ୍କ ପାଇଁ ଭବିଷ୍ୟତରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ବିଜ୍ଞାନ ଓ କାରିଗରି ବିଭାଗ ସଚିବ ପ୍ରଫେସର ଆଶ୍ରତୋଷ ଶର୍ମା କହିଛନ୍ତି ଏହି ବ୍ୟବସ୍ଥା ଦ୍ୱାରା ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ କିପରି ଉପକୃତ ହୋଇପାରିବେ ସେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆକାଶବାଣୀକୃ କହିଛନ୍ତି ମେନକା ସେଲଟର ହୋମ ଓଡିଶାରେ ଥିବା ସବୁ ଆଶ୍ରୟ ଗୃହ ବା ସେଲଟର ହୋମର ତଦାରଖ ପାଇଁ କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ନିର୍ଦ୍ଦେଶ ଦେଇଛନ୍ତି ଡେଙ୍କାନାଳ ଜିଲ୍ଲାରେ ଥିବା ଏକ ସେଲଟର ହୋମରେ ନାବାଳିକା ମାନଙ୍କ ପ୍ରତି ଯୌନ ନିର୍ଯାତନା ହେଉଥିବା ଅଭିଯୋଗ ଆସିବା ପରେ ଶ୍ରୀମତୀ ଗାନ୍ଧୀ ଏହି ନିର୍ଦ୍ଦେଶ ଦେଇଛନ୍ତି

ତାଙ୍କ ଚିଠିରେ ଶ୍ରୀମତୀ ଗାନ୍ଧୀ ଦର୍ଶାଇଛନ୍ତି ଯେ ଏହି ଘଟଣା ପାଇଁ ସମ୍ପୃକ୍ତ କର୍ତ୍ତପକ୍ଷ ନୈତିକଭାବେ ଦାୟୀ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗର ସଚିବଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବାକୁ କହିଛନ୍ତି ରାଜ୍ୟରେ ଥିବା ସେଲଟର ହୋମର ସ୍ଥିତି ତୁରନ୍ତ ଅନୁଧ୍ୟାନ କରିବାକୁ ସେ ମଧ୍ୟ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିବା ପରେ ଶ୍ରୀମତୀ ଗାନ୍ଧୀ ଏହି ନିର୍ଦ୍ଦେଶ ଦେଇଛନ୍ତି ଇଟାନଗର କନଫରେନ୍ନ ଦେଶର ବିଜ୍ଞାନ ଓ ସଂଗ୍ରହାଳୟଗୁଡିକର ମୁଖ୍ୟମାନଙ୍କର ଅଷ୍ଟାଦଶ ସର୍ବଭାରତୀୟ ବାର୍ଷିକ ସମ୍ମିଳନୀ ଇଟାନଗରଠାରେ ଆରମ୍ଭ ହୋଇଛି ଏହି ତିନିଦିନିଆ ସମ୍ମିଳନୀକୁ ଅରୁଣାଚଳ ପ୍ରଦେଶର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ନବମ ରେବାୟା ଉଦ୍ଘାଟନ କରି କହିଛନ୍ତି ଯେ ତାଙ୍କ ରାଜ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶର ପାଇଁ ପ୍ରାଦେଶିକ ବିଜ୍ଞାନ ଓ ବୈଷୟିକ ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏହି ଅବସରରେ ସେ ଏକ ଇନୋଭେସନ ହଲ ଓ ସ୍ୱେସ ଏଜ୍ରକେସନ ସେଣ୍ଟରକ୍ତ ଉଦ୍ଘାଟନ କରିଥିଲେ

ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବା ଜଣାପଡିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଅଞ୍ଚଳକୁ ଘେରାଉ କରାଯାଇ ଖାନତଲାସୀ କରାଯିବା ପରେ ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା ନିହତ ସନ୍ତାସବାଦୀଙ୍କ ଏପର୍ଯ୍ୟନ୍ତ ଚିହ୍ରଟ କରାଯାଇପାରିନାହିଁ ଆର୍ମି ଚିଫ୍ ପାକିସ୍ତାନ ସେନାଧ୍ୟକ୍ଷ ଡଃ ବିପିନ ରାଓ୍ୱତ କହିଛନ୍ତି ଯେ ମୁମ୍ୟାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଆତଙ୍କବାଦୀଙ୍କ ଭୂମିକା ସମ୍ପର୍କରେ ଆର୍ନ୍ତଜାତିକ ସମୁଦାୟ ଅବଗତ ଏବଂ ଏ ନେଇ ଭାରତ କାହାର ସ୍ୱୀକାରୋକ୍ତି ଚାହେଁ ନାହିଁ

ତେବେ ପାକିସ୍ତାନ ଏ ଘଟଣାକୁ ସ୍ୱୀକାର କରିବା ଏକ ଭଲ କଥା ବୋଳି ଶ୍ରୀ ରାଓ୍ୱତ କହିଛନ୍ତି ୱାଟର ସମିଟ୍ ନ୍ତଆଦିଲ୍ଲୀରେ ଚାଲିଥିବା ତିନିଦିନିଆ ଭାରତ କଳ ଶିଖର ସମ୍ମିଳନୀ ଗତକାଲି ଶେଷ ହୋଇଛି

ଏଥିରେ ଜଳସମ୍ପଦ ସଚିବ ଉପେନ୍ଦ୍ର ପ୍ରସାଦ ସିଂ କହିଥିଲେ ଯେ ଏଥିପାଇଁ ବିଭିନ୍ନ କାର୍ଯ୍ୟକାରୀ ଗୋଷ୍ଠୀମାନ ଗଠନ କରାଯାଇଛି ସମ୍ପକ୍ତ ଗୋଷ୍ଠୀ ସମ୍ବହଙ୍କ ସ୍ରପାରିସ୍ ଅନ୍ରସାରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ଏକ ସରକାରୀ ବିବୃଭି ଅନୁସାରେ ଏହି ସମ୍ମିଳନୀରେ ଗଙ୍ଗା ବିତ୍ତ ଲଗାଣ ମଞ୍ଚ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି ଏଥିରେ ଉଭୟ ଦେଶ ଓ ବିଦେଶର ବିଭିନ୍ନ ବିତ୍ତୀୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ରହିବେ ଆଇସଲାଣ୍ଡ ଇଣ୍ଡିଆ ଆଇସ୍ଲାଣ୍ଡର ବୈଦେଶିକ ମନ୍ତ୍ରୀ ଗୁଡଲକ୍ ଗୁଡ୍ ଥଡ଼ରସନ୍ ନ୍ନଆଦିଲ୍ଲୀଠାରେ ଗତକାଲି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟି ଦ୍ୱିପାକ୍ଷିକ ବହୁପାକ୍ଷିକ ଓ ଆନ୍ତର୍ଜାତିକ ସ୍ୱାର୍ଥଜଡିତ ବିଷୟରେ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ପକ୍ଷର୍ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁଇଦେଶ ମଧ୍ୟରେ ପ୍ରତ୍ୟକ୍ଷ ବିମାନସେବା ଆରମ୍ଭକୁ ଦୁଇମନ୍ତ୍ରୀ ସ୍ୱାଗତ କରିଛନ୍ତି ଏହାଦ୍ୱାରା ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶାପ୍ରକାଶ କରିଛନ୍ତି ଭୂତାପଜ ଶକ୍ତି ମସ୍ୟ ସୂଚନା ପ୍ରଯୁକ୍ତି ଔଷଧପତ୍ର ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଦୁଇପକ୍ଷ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ନିଷ୍ପତି ନେଇଛନ୍ତି ଆଇସଲାଣ୍ଡ ବୈଦେଶିକ ମନ୍ତ୍ରୀ ମଧ୍ୟ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି କଥାବାର୍ତ୍ତା କରିଛନ୍ତି ସେ ଆଗ୍ରା ଓ ଜୟପୁର ପରିଦର୍ଶନରେ ଯିବେ ଆଠଦିନ ପାଇଁ ଭାରତଗସ୍ତରେ ଆସିଥିବା ଆଇସଲାଣ୍ଡ ବୈଦେଶିକ ମନ୍ତ୍ରୀ ଗତ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚଥିଲେ

ଫ୍ରାନ୍ସ ପ୍ରୋଟେଷ୍ଟ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଡୱାର୍ଡ ଫିଲ୍ପେ ଦେଶରେ ଆନ୍ଦୋଳନ କରୁଥିବା ଏଲୋଭେଷ୍ଟ ସଂଗଠନର ପ୍ରତିନିଧିଙ୍କ ସହ ସାନି କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି ଦେଶରେ ବିଭିନ୍ନ ସାମଗ୍ରୀର ମୂଲ୍ୟବୃଦ୍ଧି ଓ ଲୋକେ ସମ୍ମୁଖୀନ ହେଉଥିବା ମହଙ୍ଗା ସ୍ଥିତି ବିରୁଦ୍ଧରେ ଏଲୋଭେଷ୍ଟ ପକ୍ଷରୁ ଯେଉଁ ଆନ୍ଦୋଳନ ଚାଲିଛି ତାହାର ସମାଧାନ ପାଇଁ ସରକାର ସବ୍ମତେ ଉଦ୍ୟମ କରିବେ ବୋଲି ଶ୍ରୀ ଫିଲିପେ କହିଛନ୍ତି

ଭାରତ ତା'ର ଅସମାପ୍ତ ଦ୍ୱିତୀୟ ଇନିଂସର ଖେଳ ଆରମ୍ଭ କରିଛି